ପିଏମ୍ ଝାଡ଼ଖଣ୍ଡ କ୍ୟାମ୍ପନିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କଂଗ୍ରେସ ଓ ଏହାର ମେଣ୍ଟ ଦଳ ଏବଂ ବାମପତ୍ରୀ ଦଳମାନେ ନାଗରିକ ସଂଶୋଧନ ଆଇନ୍କୁ ନେଇ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ ହିଂସା ପାଇଁ ଉସକାଉଛନ୍ତି ଝାଡ଼ଖଣର ସାହେବଗଞ୍ଜ କିଲ୍ଲାର ବରହେଟ୍ଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଏହି ଦଳଗୁଡ଼ିକ ନାଗରିକ ସଂଶୋଧନ ଆଇନ୍ ନାମରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରୁଛନ୍ତି ସେ କହିଛନ୍ତି କଂଗ୍ରେସ ଓ ଏହାର ମିତ୍ର ଦଳମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ମୁସଲମାନମାନଙ୍କୁ ଉସକାଉଛନ୍ତି କଂଗ୍ରେସ ପାର୍ଟିର ବିଭାଜନକାରୀ ରାଜନୀତି କରିବାର ଅଭ୍ୟାସ ରହିଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ନାଗରିକ ସଂଶୋଧନ ଆଇନ୍ ଭାରତର କୌଣସି ଧର୍ମର ନାଗରିକଙ୍କର କିଛି କ୍ଷତି ଘଟାଇବ ନାହିଁ ଓ ଏହାକୁ ନେଇ କେହି ବିବ୍ରତ ହେବା ଉଚିତ୍ ନୁହେଁ ପାକିସ୍ତାନ ଆଫଗାନିସ୍ତାନ ଓ ବାଙ୍ଗଲାଦେଶ ଭଳି ଦେଶରେ ଯେଉଁମାନେ ଧାର୍ମିକ ଅତ୍ୟାଚାରର ସମ୍ମୁଖୀନ ହୋଇ ଆସିଛନ୍ତି କେବଳ ସେମାନଙ୍କୁ ସାହାଯ୍ୟ କରିବା ହେଉଛି ଏହି ଆଇନ୍ର ମୂଳ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ହିଂସାତ୍କକ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଦ୍ୟୁଖ ପ୍ରକାଶ କରିଛନ୍ତି ସରକାରଙ୍କର ନୀତି ସଂକ୍ରାନ୍ତରେ ଗଶତାନ୍ତିକ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସେ କଲେଜଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଓ ଯୁବାମାନଙ୍କୁ ନିବେଦନ କରିଛନ୍ତି ବିରୋଧୀ ଦଳମାନେ ଗରିଲା ରାଜନୀତି ବନ୍ଦ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏହି ରାଜନୈତିକ ଦଳଗୁଡ଼ିକର ଏକ ପ୍ରତିନିଧି ମଣ୍ଡଳ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଏକ ସ୍କାରକପତ୍ର ଦେଇଛନ୍ତି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିସାରି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ଗାନ୍ଧି କହିଛନ୍ତି ପରିସ୍ଥିତି ଅତ୍ୟନ୍ତ ସଂକଟଜନକ ହୋଇପଡ଼ିଛି ଓ କାମିଆ ମିଲିଆ ଇସଲାମିଆଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କର୍ତ୍ରିଥବା ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସ୍ ଯେଭଳି ଅତ୍ୟାଚାର କରିଛି ତାହା ଅତ୍ୟନ୍ତ ଦୂଃଖଦାୟକ କେନ୍ଦ୍ର ସରକାର ଲୋକମାନଙ୍କର ମତାମତକ୍ ଦବାଇବାକୁ ପ୍ରଚେଷ୍ଟା କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଟିଏମ୍ସି ର ଡେରେକ୍ ଓ'ବ୍ରିଏନ୍ ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ଡିଏମ୍କେର ଟିଆର୍ ବାଲ୍ଲ ଆର୍ଜେଡିର ମନୋକ ଝା ଓ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ଏହି ପ୍ରତିନିଧି ଦଳରେ ଥିଲେ

ନାଗରିକ ସଂଶୋଧନ ଆଇନ୍ ବିରୁଦ୍ଧରେ ଆଜି ଅପରାହ୍ନରେ ସେଠାରେ ହିଂସାତ୍କକ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା ଦିଲ୍ଲୀ ପୁଲିସ୍ ଯୁଗ୍ମ କମିଶନର ଆଲୋକ କୁମାର ସାମ୍ଭାଦିକମାନଙ୍କୁ କହିଛନ୍ତି ପୁଲିସ୍ ସେହି ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ପାଖକୁ ଯାଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିବେଦନ କରିଛି କୌଣସି ଗୁଳିଚାଳନା କରାଯାଇନାହିଁ ଓ ଉତ୍ୟକ୍ତ ଲୋକମାନଙ୍କୁ ଘଉଡ଼ାଇବା ପାଇଁ କେବଳ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଛି ବୋଲି ସେ ସ୍ୱଷ୍ଟିକରଣ ଦେଇଛନ୍ତି ଇତିମଧ୍ୟରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ କୌଣସି ହିଂସାକାଶ୍ଡରେ ଲିପ୍ତ ନରହି ଶାନ୍ତିଶ୍ଚିଙ୍ଗଳା ବଜାୟ ରଖିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ଦୁର୍ବୁଭମାନଙ୍କ ବିଷୟରେ ପୁଲିସ୍କୁ ଖବର ଦେବାକୁ ସେ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି ଉପରାଜ୍ୟପାଳ କହିଛନ୍ତି ହିଂସା କେବଳ ଏକ ବେଆଇନ୍ କାର୍ଯ୍ୟ ନୁହେଁ ଏହା ମଧ୍ୟ ଏକ ଅମାନବୀୟ କାର୍ଯ୍ୟ ଲୋକମାନେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତିକ ଉପାୟରେ ସେମାନଙ୍କ ସ୍ୱର ଉତ୍ତୋଳନ କରିପାରିବେ ବୋଲି ସେ କହିଛନ୍ତି ଉପରାଜ୍ୟପାଳ କହିଛନ୍ତି କୌଣସି ପ୍ରକାରର ହିଂସାତ୍କକ କାର୍ଯ୍ୟକୁ ଏକ ସଭ୍ୟସମାଜରେ ବର୍ଦ୍ଦାସ୍ତ କରାଯିବ ନାହିଁ ହିଂସା କାର୍ଯ୍ୟ ଦ୍ୱାରା କୌଣସି କାର୍ଯ୍ୟ ହାସଲ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ଆସାମ ସିଚ୍ୟୁଏସନ୍ ଗୌହାଟୀରେ ଆଇନ୍ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଘଟିବା ପରେ ଆଜି ସକାଳୁ ସେଠାରୁ ସାନ୍ଧ୍ୟ ଆଇନ୍ ସମ୍ପର୍ଷ ରୂପେ ପ୍ରତ୍ୟାହାର କରିନିଆଯାଇଛି ବ୍ରଡ୍ବ୍ୟାଣ୍ଡ ସେବା ଉପରୁ ମଧ୍ୟ କଟକଣା ପ୍ରତ୍ୟାହାର କରିନିଆଯାଇଛି

ଉତ୍ତରପୂର୍ବ ସୀମାନ୍ତ ରେଳବାଇ ମୁଖ୍ୟ ପିଆର୍ଓ ଶୁଭନ ଚନ୍ଦା କହିଛନ୍ତି ରାଜ୍ୟରେ ଟ୍ରେନ୍ ସେବା ସ୍ୱାଭାବିକ କରାଇବା ପାଇଁ ସବୁମତେ ଉଦ୍ୟମ ଚାଲିଛି

ଇତିମଧ୍ୟରେ ଗୌହାଟୀ ହାଇକୋର୍ଟ ମୋବାଇଲ୍ ଇଷ୍ଟରନେଟ୍ ସେବା ପର୍ଯ୍ୟାୟ ଭିତ୍ତିରେ ପୁର୍ନସ୍ଥାପନ କରିବା ପାଇଁ ଆସାମ ସରକାରଙ୍କୁ କହିଛନ୍ତି

ପରିସ୍ଥିତି ଉପରେ ତୀକ୍ଷ ନଜର ରଖାଯାଇଛି ଓ ଆସନ୍ତାକାଲି ସୁଦ୍ଧା ଇଣ୍ଟରନେଟ୍ ସେବା ପୁର୍ନକ୍ଷମ କରିବାକୁ ଚିନ୍ତା କରାଯାଉଥିବା ବିଷୟ ରାଜ୍ୟ ସରକାର ଖଣ୍ଡପୀଠଙ୍କୁ ଜଣାଇଛନ୍ତି ମେଘାଳୟ ସିଚ୍ୟୁଏସନ୍ ମେଘାଳୟ ରାଜଧାନୀ ସିଲଂରେ ଜୀବନଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ଲୋକମାନେ ଗୀର୍ଜାଗୁଡ଼ିକୁ ଯିବା ଆରମ୍ଭ କରିଛନ୍ତି ଓ ପ୍ରବଳ ଶୀତ ସତ୍ତ୍ୱେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିଛନ୍ତି ଦିନବେଳା ସାନ୍ଧ୍ୟ ଆଇନ୍କୁ ଆଜି କୋହଳ କରାଯାଇଥିଲା ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇ ଇନର ଲାଇନ୍ ପରମିଟ୍ କାର୍ଯ୍ୟକାରୀ କରାଇବା ପାଇଁ ଏକ ପ୍ରସ୍ତାବ ଗୃହିତ କରିବେ

ପାର୍ଟି ସୂତ୍ରରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ଏହି ବୈଠକରେ ଡିଏମ୍କେ ସଭାପତି ଏମ୍କେ ଷ୍ଟାଲିୟନ୍ ଅଧ୍ୟକ୍ଷତା କରିବେ ଏସ୍ସି ପ୍ରୋଟେଷ୍ଟ ସୁପ୍ରିମ୍କୋର୍ଟ କହିଛନ୍ତି ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କ ଉପରେ ପୁଲିସ୍ ଅତ୍ୟାଚାର ସମ୍ଭନ୍ଧୀୟ ଆବେଦନଗୁଡ଼ିକ ପ୍ରଥମେ ହାଇକୋର୍ଟରେ ବିଚାର ହେବା ଆବଶ୍ୟକ ଦିଲ୍ଲୀରେ ବସ୍ଗୁଡ଼ିକରେ କିଭଳି ନିଆଁ ଲଗାଗଲା ବୋଲି କୋର୍ଟ୍ ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ଆବେଦନ ସମେତ ଏ ସମ୍ୟନ୍ଧୀୟ ଆବେଦନଗୁଡ଼ିକର ଆକି ଶୁଣାଣି ଆରମ୍ଭ କରିଥିଲେ ଖଣ୍ଡପୀଠ କହିଛନ୍ତି ସର୍ବୋଚ୍ଚ ଅଦାଲତ ତଥ୍ୟ ଜାଣିବା ପାଇଁ ସମୟ ନଷ୍ଟ କରିବା ଉଚିତ୍ ନୁହେଁ ଓ ସେ ଦୃଷ୍ଟିରୁ ଆବେଦନକାରୀମାନେ ପ୍ରଥମେ ନିମ୍ନ ଅଦାଲତଗୁଡ଼ିକରେ ଆବେଦନ କରିବା ଉଚିତ୍ ଅମିତ ଶାହା ସିଟିଜେନ୍ସିପ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ନାଗରିକ ସଂଶୋଧନ ଆଇନ୍ ଅନୁସାରେ କୌଣସି ଅଣମୁସଲମାନ ଶରଣାର୍ଥୀ ଯେପରି ସମ୍ମାନର ସହ ଜଣେ ଭାରତୀୟ ଭାବେ ଦେଶରେ ବାସ କରିବେ ସରକାର ତାହା ନିଣ୍ଢିତ କରିବେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି କେନ୍ଦ୍ର ସରକାର ସଂଶୋଧିତ ଆଇନ୍କୁ ନେଇ ପ୍ରତିଶ୍ରତିବଦ୍ଧ ସେଣ୍ଟର ବ୍ରଡ୍ବ୍ୟାଣ୍ଡ ମିଶନ୍ ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ସମସ୍ତଙ୍କୁ ଶସ୍ତାରେ ଓ ସାର୍ବଜନୀନ ବ୍ରଡ୍ବ୍ୟାଣ୍ଡ ସେବା ଯୋଗାଇବା ପାଇଁ ଜାତୀୟ ବ୍ରଡ୍ବ୍ୟାଣ୍ଡ ମିଶନ୍ର ଆଜି ଶୁଭାରୟ କରିଛନ୍ତି

ସେ କହିଛନ୍ତି ଜାତୀୟ ବ୍ରଡ୍ବ୍ୟାଣ୍ଡ ମିଶନ୍କୁ ଗ୍ରାମାଞ୍ଚଳରେ ସଫଳତାର ସହ ଲାଗୁ କରିବାକୁ ହେବ କାରଣ ଏହା ମାଧ୍ୟମରେ ଗ୍ରାମାଞ୍ଚଳରେ ପରିବର୍ତ୍ତନ ଅଣାଯାଇପାରିବ ଓ ଲୋକମାନଙ୍କର ନୂଆ ନୂଆ ଆଶା ଓ ଆକାଂକ୍ଷାର ପୂରଣ ହୋଇପାରିବ

ଝାଡ଼ଖଣ୍ଡ କ୍ୟାମ୍ପନିଂ ଜେଏମ୍ଏମ୍ ସଭାପତି ଶିବ୍ ସୋରେନ୍ କହିଛନ୍ତି ଝାଡ଼ଖଣ୍ଡ ରାଜ୍ୟ ଗଠନର ଅସଲ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସାଧନ ହୋଇପାରି ନାହିଁ ପାକୁରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରାଜ୍ୟର ବିକାଶ ପାଇଁ ମହାମେଣ୍ଟ ସରକାର ଶାସନକୁ ଆସିବା ଅତ୍ୟନ୍ତ ଅପରିହାର୍ଯ୍ୟ ଝାଡ଼ଖଣ୍ଡ ଦାୟିତ୍ୱରେ ଥିବା କଂଗ୍ରେସର ଆର୍ପିଏନ୍ ସିଂହ କହିଛନ୍ତି ରାଜ୍ୟରେ ମହିଳା ଓ କୃଷକମାନଙ୍କୁ ସୁରକ୍ଷା ଦିଆଯାଇ ନାହିଁ ଓ ଲୋକମାନେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟଗୁଡ଼ିକୁ କାମଧନ୍ଦା ପାଇଁ ଚାଲିଯାଉଛନ୍ତି ବିଜେପିର ସମାଲୋଚନା କରି ଏଜେଏସ୍ୟୁ ମୁଖ୍ୟ ସୁଦେଶ କୁମାର ମାହତୋ ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ସରକାର ଘର ଘର ବୁଲି ଗ୍ରାମାଞ୍ଚଳର ଲୋକ ଗରିବ ଲୋକ ଦଳିତ ଓ କୃଷକମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ କାର୍ଯ୍ୟ କରିବେ ଅନ୍ୟ ପକ୍ଷରେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସଭାପତି ବାବୁଲା ମରାଣ୍ଡି କହିଛନ୍ତି ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରରେ ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ

ଉନ୍ନାଓ ବଳାକାର ମାମଲାରେ କୂଳଦୀପ ସିଂହ ସେନେଗର ଦୋଷୀ ସାବ୍ୟସ୍ତ ହୋଇଥିଲେ ବଳାକ୍ରାର ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ପାଇଁ ବିଧାୟକଙ୍କର ଆର୍ଥିକ ସ୍ଥିତି ଜାଣିବା ଲାଗି କୋର୍ଟ୍ ତାଙ୍କର ମନୋନୟନପତ୍ର ମଗାଇଛନ୍ତି ଇତିମଧ୍ୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ମାମଲାରେ ଦୋଷୀ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯିବାକୁ ଦିଲ୍ଲୀ କୋର୍ଟରେ ଅନୁରୋଧ କରିଛି